ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାତ୍ ଗକପତି ଜିଲ୍ଲା ପରିଦର୍ଶନ କରି ମୁଖ୍ୟମନ୍ତୀଙ୍କୁ ଜିଲ୍ଲାର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ

ବିପନୁ ଳୋକଙ୍କ ବିଦ୍ୟୁତ ଯୋଗାଶ ପାନୀୟ ଜଳ ଯୋଗାଣ ଏବଂ ରାସ୍ତା ସଂଯୋଗୀକରଣ ଅଗ୍ରାଧିକାର ଭିଉିରେ କରିବା ପାଇଁ ଶ୍ରୀ ଲାଲ୍ କହିଛନ୍ତି

ଏହି ପରିପ୍ରେକ୍ଷୀରେ ଭାରତର ଶକ୍ତି ସୁରକ୍ଷା ପାଇଁ ବିଶ୍ୱ ସମୁଦାୟ ସହ ନିରନ୍ତର ସମ୍ମର୍କ ରଖିବା ଉପରେ ଗୁରୁତ୍ୱାରୋପ କରିଛନ୍ତି

ସମସ୍ତଙ୍କୁ ଉମରକୋଟ ଗୋଷୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଡାବୁ ଗାଁଠାରେ ଉଭୟ ପକ୍ଷ ଏତଲା ଦାୟର କରିଛନ୍ତି

ବିଜାପୁର ବନ ସୁରକ୍ଷା ସମିତି ଜଙ୍ଗଲକୁ ଜଗୁଥିବା ବେଳେ ମାଝୀଗୁଡ଼ା ଗ୍ରାମବାସୀ ଜଙ୍ଗଲରୁ କାଠ ଚୋରି କରୁଥିବା ନେଇ ଅଭିଯୋଗ ହୋଇଥିଲା

ଆସନ୍ତା ନଭେମ୍ ଦୁବାଇକୁ ସିଧାସଳଖ ବିମାନ ଉଡ଼ାଶ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି